ଚଳଚ୍ଚିତ୍ର ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗ ଦେଇଛନ୍ତି

ଏହି ପର୍ଯ୍ୟାୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗାନ୍ଧି ନଗର ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୱାୟାନାଡ୍ରୁ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ମୈନପୁରୀରୁ ପିଡିପି ସଭାପତି ମେହେବୁବା ମୁଫ୍ତି ଆନନ୍ତନାଗ ଆସନରୁ ଏବଂ ଏନ୍ସିପି ମୁଖ୍ୟ ସରତ ପାୱାରଙ୍କ କନ୍ୟା ସ୍ୱପ୍ରିୟା ସୋଲେ ବାରମତି ଆସନର୍ତ ନିର୍ବାଚନ ଲଢ଼ୁଛନ୍ତି ସେହିଭଳି ବିଜେପି ନେତା ବର୍ତ୍ତଶ ଗାନ୍ଧି ଓ କୟପ୍ରଦା ସମାଜବାଦୀ ପାର୍ଟିର ଆଜମ ଖାନ୍ ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନସୁଖ୍ ଭସାଭା ମୋହନ କୁନ୍ଦରିଆ କଂଗ୍ରେସର ଭାରତ ସିଂହ ସୋଲାଙ୍କି ତୁଷାର ଚୌଧୁରୀଙ୍କ ଭଳି ପ୍ରମୁଖ ନେତାମାନେ ଏହି ପର୍ଯ୍ୟାୟରେ ନିର୍ବାଚନ ରଣାଙ୍ଗନାରେ ଅବତିର୍ଣ୍ଣ ହୋଇଛନ୍ତି

ସେହିଭଳି ଗୋଆ ଓ ଓଡ଼ିଶାର କେତେକ ସ୍ଥାନରେ ଆଜି ସାନି ମତଦାନ କରାଯାଇଛି କେରଳରେ ଅଧିକାଂଶ ବୁଥ୍ ସମ୍ମୁଖରେ ଭୋଟରମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ବିଶେଷ କରି ମହିଳା ବରିଷ୍ଣ ନାଗରିକ ଏବଂ ପ୍ରଥମଥର ଭୋଟ୍ ଦେଉଥିବା ଯୁବ ଭୋଟରମାନେ ଲମ୍ଭା ଲାଇନ୍ରେ ଆସି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ସେଠାରେ ମୁଖ୍ୟତଃ ସିପିଆଇଏମ୍ ନେତୃତ୍ୱାଧୀନ ଏଲ୍ଡିଏଫ୍ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମଧ୍ୟରେ ଲଢ଼େଇ ହେଉଛି ତେବେ ଗତ କିଛି ବର୍ଷ ମଧ୍ୟରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ମଧ୍ୟ ସେଠାରେ ଭୋଟରମାନଙ୍କୁ ନିଜ ସପକ୍ଷରେ ଆଶିବାରେ କେତେକାଂଶରେ ସଫଳ ହୋଇଥିବା ଜଣାଯାଇଛି

ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବା ସହ ୱେବ୍ କ୍ୟାମେରା ଏବଂ ଭିଡ଼ିଓ ଗ୍ରାଫି ମାଧ୍ୟମରେ ମତଦାନ ପ୍ରକ୍ରିୟାର ସମ୍ପର୍ଣ୍ଣ ବିବରଣୀ ରେକର୍ଡ କରାଯାଇଛି

ପଣ୍ଠିମବଙ୍ଗରେ କାଁ ଭାଁ କେତେକ ଘଟଣାକୁ ଛାଡ଼ି ଦେଲେ ଶାନ୍ତିପୂର୍୍ଣ ଭାବେ ଭୋଟ୍ ଗ୍ରହଣ କରାଯାଇଛି ମିଳିଥିବା ସୂଚନା ଅନୁଯାୟୀ ମୁର୍ସିଦାବାଦ୍ ଜିଲ୍ଲାର ଭାଗାବାଙ୍ଗୋଲାଠାରେ ତୃଶମୂଳ କଂଗ୍ରେସ ଓ ବିରୋଧୀ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ୱିଟାଲ୍ରେ ଭର୍ତ୍ତି କରାଯାଇଛି ଆଡ୍ ଭୋଟିଂ ସେହିଭଳି କାଙ୍ଗିପୁରର ଖାରଗ୍ରାମ୍ଠାରେ କଂଗ୍ରେସ ଓ ସିପିଆଇଏମ୍ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାର ସୂଚନା ମିଳିଛି

ଅନ୍ୟ ପକ୍ଷରେ ମାଲଦା ଜିଲ୍ଲାର ସୁଜାପୁର ଏବଂ ମୁର୍ସିଦାବାଦ ଜିଲ୍ଲାର ଦମକୋଲଠାରେ ବୋମା ଫିଙ୍ଗା ଘଟଣା ନଜରକୁ ଆସିଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ତେବେ ନିର୍ବାଚନ ଆୟୋଗ ଏହିସବୁ ଘଟଣାର ସବିଶେଷ ରିପୋର୍ଟ ଦେବାକୁ ସଂପୂକ୍ତ ଜିଲ୍ଲା ପ୍ରଶାସନକ୍ ନିର୍ଦ୍ଦେଶ ଦେଇଛନ୍ତି ଅନ୍ୟ ପକ୍ଷରେ ମାଲଦା ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାତୁଆ ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିର୍ବାଚନ ଆୟୋଗ ନିଜ ଦାୟିତ୍ୱରୁ ଅନ୍ତର କରିଛନ୍ତି ସେହିଭଳି ଅନେକଗୁଡ଼ିଏ ବୁଥ୍ରେ ଇଭିଏମ୍ରେ ବୈଷୟିକ ତୂଟି ଦେଖାଦେବା ଖବର ମଧ୍ୟ ଆମର ହସ୍ତଗତ ହୋଇଛି ବିହାରରେ ଆଜି ଝାଞ୍ଝାରପୁର ସୁପୋଲ ଆରାରିଆ ମାଧେପୁରା ଏବଂ ଖାଗାରିଆ ପାଞ୍ଚଟି ଲୋକସଭା ନିର୍ବାଚନ ମଣ୍ଡଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ କରାଯାଇଛି ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଇଭିଏମ୍ରେ ତୂଟି ପରିଲକ୍ଷିତ ହେବାରୁ ଭୋଟିଂ ପ୍ରକ୍ରିୟା ବିଳୟିତ ହୋଇଥିଲା ଛତିଶଗଡ଼ରେ ପ୍ରାୟ ସମସ୍ତ ବୃଥ୍ ସମ୍ମୁଖରେ ଭୋଟରଙ୍କର ଲମ୍ଘା ଲାଇନ୍ ଦେଖିବାକୁ ମିଳିଥିଲା ତ୍ରିପୁରାର ପୂର୍ବ ସଂରକ୍ଷିତ ଲୋକସଭା ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟର ଅଧିକ ସଂଖ୍ୟରେ ଲାଇନ୍ରେ ଆସି ନିକର ମତାଧିକାର ସାବ୍ୟସ୍ତ କରିଥିବାର ପରିଲକ୍ଷିତ ହୋଇଛି ଅନ୍ୟ ପକ୍ଷରେ ଆସାମରେ ମଧ୍ୟ ଆଜିର ମତଦାନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାର ଜଣାଯାଇଛି ଇତିମଧ୍ୟରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ମନୋନୟପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି ଆସନ୍ତାକାଲି ଏହି ମନୋନୟପତ୍ର ଗୁଡ଼ିକ ଯାଞ୍ କରାଯିବ ଏବଂ ଆସନ୍ତା ଶୁକ୍ରବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ

ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ଲାଗି ଇତିମଧ୍ୟରେ ପ୍ରଚାରକାର୍ଯ୍ୟ କୋର ଧରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପଣ୍ଠିମବଙ୍ଗ ଏବଂ ଝାଡ଼ଖଣ୍ଡ ଗସ୍ତ କରି ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରୁଛନ୍ତି

ସେହିଭଳି ବିଭିନ୍ନ ଦଳର ନେତୃବୃନ୍ଦ ଦେଶବ୍ୟାପୀ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାଲାଗି ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି ଓଡ଼ିଶା ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରାପଡ଼ା ଓ ବାଲେଶ୍ୱରଠାରେ ଦୁଇଟି ପୂଥକ ପୃଥକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ବାଲେଶ୍ୱର କିଲ୍ଲାର ବାସ୍ତାଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ମୋଦି କହିଛନ୍ତି ଯେ କିଛି ଦିନ ତଳେ ମିଶନ୍ ଶକ୍ତି ସଫଳତା ଦ୍ୱାରା ବାଲେଶ୍ୱରର ନାଁ ଇତିହାସରେ ଲିପିବଦ୍ଧ ହୋଇଛି ମାତ୍ର ତିନି ମିନିଟ୍ରେ ଶତ୍ର ପକ୍ଷର ସାଟେଲାଇଟ୍ ଧ୍ୱଂସ କରିପାରିବାର ପାରଦର୍ଶିତା ଲାଭ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି ବର୍ତ୍ତମାନ ଭାରତ ଜଳ ସ୍ଥଳ ଆକାଶ ଓ ମହାକାଶରେ ଏକ ସ୍ରପର ପାୱାର୍ ହୋଇ ଉଭା ହୋଇଛି ଏହି ସଫଳତା ଦେଶବାସୀଙ୍କ ମଧ୍ୟ ଗର୍ବିତ କରିଛି ଏହି ଅବସରରେ ରାଜ୍ୟ ତଥା ଦେଶ ଲାଗି ବିଜେପି ପ୍ରାର୍ଥୀଙ୍କୁ ଜିତାଇ ଏକ ଡବଲ ଇଞ୍ଜିନ୍ ସରକାର ଗଠନ କରିବା ଲାଗି ଶ୍ରୀ ମୋଦି ଜନସାଧାରଣଙ୍କ ଆହ୍ୱାନ ଦେଇଛନ୍ତି ପୂର୍ବରୁ କେନ୍ଦ୍ରାପଡ଼ାର ବାରୁଅଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭୋଟ୍ ଦେବାର ଆମର କର୍ତ୍ତବ୍ୟ ଏବଂ ସୌଭାଗ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ବିରୁଦ୍ଧରେ ଗୋଟିଏ ହେଲେ ବି ଭ୍ରଷ୍ଟାଚାରର ଅଭିଯୋଗ ହୋଇନାହିଁ ଯେଉଁମାନେ ମିଥ୍ୟା ଅଭିଯୋଗ ଲଗାଇଥିଲେ ସେମାନେ ଏବେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ସନ୍ନି ଦେଓଲ ବିଶିଷ୍ଟ ଅଭିନେତା ସନ୍ଦି ଦେଓଲ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ପିୟିଷ ଗୋୟଲ୍ ଏବଂ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ଏହି ଅବସରରେ ନିଜ ପ୍ରତିକ୍ରିୟାରେ ଶ୍ରୀ ଦେଓଲ କହିଛନ୍ତି ଦେଶର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କିଛି କଲ୍ୟାଶକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଆସନ୍ତା ପାଞ୍ଚ ବର୍ଷ ଲାଗି ଦେଶରେ ଏହି ବିକାଶଧାରା କାରି ରଖିବା ପାଇଁ ମୋଦି ସରକାରଙ୍କ ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ଏସ୍ସି ରାଫେଲ ରାହୁଲ ରାଫେଲ କିଣା ମାମଲାର ରାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ନୋଟିସ୍ କାରି କରିଛନ୍ତି ପୂର୍ବରୁ ଅଦାଲତ କହିଥିଲେ ଯେ ରାହୁଲ ଗାନ୍ଧୀ କୋର୍ଟଙ୍କ ମନ୍ତବ୍ୟକୁ ତ୍ରଟିପୂର୍ଣ୍ଣ ଭାବେ ଅବତାରଣ କରିଥିଲେ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ରବୀଶ କୁମାର ନୂଆ ଦିଲ୍ଲୀଠାରେ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତ ଆମେରିକା ସମେତ ସମସ୍ତ ସହଭାଗୀ ରାଷ୍ଟ୍ର ସହିତ ମିଳିମିଶି ନିଜର ଶକ୍ତି ଓ ଅର୍ଥନୈତିକ ନିରାପତ୍ତା ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କାରି ରଖିବ

ଏହି ଘୋଷଣା ପରେ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାଇକ୍ ପମ୍ପିଓ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ସମୟ ପରେ ତେଳ ଉପରେ ଆଉ ରିହାତି ପ୍ରଦାନ କରାଯିବ ନାହିଁ ଗତ ନଭେୟର ମାସରେ ଆମେରିକା ଭାରତ ସମେତ ଅନ୍ୟ ଦେଶ ଉପରେ ଇରାନଠାରୁ ତେିଳ ଆମଦାନୀ କ୍ଷେତ୍ରରେ ରିହାତିକୁ ଛଅମାସ ପର୍ଯ୍ୟନ୍ତ ସଂପ୍ରସାରିତ କରିଥିଲା